ଏ ସମ୍ପର୍କୀତ ଜନସ୍ୱାର୍ଥ ମାମଲାର ଶୁଶାଶି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି

ପୁଲିସ ଲକ୍ଷାଧିକ ଟଙ୍କା ସାଧାରଣ ଜନସାଧାରଣଙ୍କ ନିକଟରୁ ଏଭଳି ତ୍ରଟି ପାଇଁ ଆଦାୟ କରୁଛି

ବଳୀ ଧାର୍ଯ୍ୟ ଓ ପ୍ରାପ୍ୟ ବୃଦ୍ଧି ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ୱପ୍ରର୍ଣ୍ଣ ରାୟ ପ୍ରଦାନ କରିଛନ୍ତି

ଅବସର ଗ୍ରହଣ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି କଷ୍ଟିସ କବ୍ବେସ ସତ୍ୟେନ୍ଦ୍ର ଜାଭେରୀ ଆସନ୍ତାକାଲି ଅବସର ଗ୍ରହଣ କରିବେ ଆସନ୍ତାକାଲି କୋର୍ଟ ଛଟି ରହୁଥିବାରୁ ଆଜି କୋର୍ଟରେ ଶେଷ କାର୍ଯ୍ୟଦିବସ

ବିଶେଷକରି ବ୍ରାହ୍କଶ ଡକ୍ ଇଣ୍ଡିଆନ ସ୍କିମର ବାରହେଡେଡ୍ ଗିଜ ଆଦି ପ୍ରଜାତିର ପକ୍ଷୀଙ୍କ ସମାଗମ ସାତକୋଶିଆ ବନ୍ୟପ୍ରାଶୀ ବନଖଣ୍ଡରେ ହୋଇଥାଏ

ମହାନଦୀ ରିଭର ସିଷ୍ଟମ ସହ ଶିଶ୍ରପଥର ଡ୍ୟାମରେ ଗଣତି ଚାଲିଛି

ସାଇବେରିଆ ସମେତ ବିଦେଶରୁ ବହୁ ସଂଖ୍ୟାରେ ପକ୍ଷୀ ଏଠାକୁ ଆସିଥାନ୍ତି ଚିଲିକା ଭିତରକନିକା ଓ ହୀରାକୁଦ କଳଭଣ୍ଡାରକୁ ଛାଡି ରାକ୍ୟର ଅନ୍ୟ ସମସ୍ତ ବନଖଣ ଓ ଜଳାଶୟରେ ପକ୍ଷୀ ଗଣନା ଚାଲିଛି

ଏଥି ସହ ଜାନ୍ୟାରୀ ମାସର ପ୍ରଥମ ଦୁଇ ସପ୍ତାହ ଯାଏ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ଅଭୟାରଣ୍ୟ ବନ୍ଦ ରହିବ

ଅପରପକ୍ଷରେ ରାକ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗଣମାଧ୍ଧମକୁ ସୂଚନାଦେଇ କହିଛନ୍ତି ଯେ ଅଭିଯୁକ୍ତ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବ

କୋଲ ଇଣ୍ଣିଆ ଅଂଶୀଦାର କମ୍ମାନୀ ଏମସିଏଲ ଏବଂ ଇସିଏଲ ସହିତ ଦୀର୍ଘମିଆଦୀ ଇନ୍ଧନ ଯୋଗାଣ ଚୁକ୍ତି କରାଯାଇଛି କୋଇଲା ସଂଙ୍କଟ ଏବଂ କମ୍ କୋଇଲା ଯୋଗାଣ ଯୋଗୁଁ ବିଦ୍ୟୁତ ଉପାଦନରେ ବାଧା ସୃଷ୍କି ହେଉଥିବା ଯୋଗୁଁ ଏନ୍ଟିପିସି ପକ୍ଷରୁ ଏଭଳି ଯୋଜନାବଦ୍ଧ ଭାବେ ପଦକ୍ଷେପ ନିଆଯାଉଛି

ପୂର୍ବର୍ ମାଓବାଦୀ ପୋଷ୍ଟର ମାଧ୍ଧମରେ ଚେତବାନୀ ଦେଇଥିବା ଜଣାପଡିଛି

ଦୁର୍ଘଟଣା ଭଦ୍ରକ ଜିଲ୍ଲା ବନ୍ତ ଛକଠାରେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ ମଧ୍ଧରେ ଆକଭୋରୁ ମୁହାଁମୁହିଁ ଧକ୍କା ହୋଇଛି

ସେମାନଙ୍କୁ କଟକ ବଡଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି ଅନ୍ୟମାନଙ୍କୁ ଭଦ୍ରକ କିଲ୍ଲା ମୁଖ୍ୟ ଚିକିହାଳୟରେ ଭର୍ତି କରାଯାଇଛି

ପୁଲିସ ଘଟଣାସ୍ଥିଳରେ ପହଞ୍ ସ୍ଚାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲକୁ ସ୍କାନାନ୍ତରିତ କରାଯାଇଛି

ଏହିଭଳି ବର୍ଷା ଆସନ୍ତା ଦୂଇଦିନ ପର୍ଯ୍ୟନ୍ତ ଲାଗି ରହିବ ଭୁବନେଶ୍ୱରସ୍ଥିତ ଆଞଳିକ ପାଶିପାଗ ବିଭାଗର ପୁର୍ବାନ୍ମାନ ଅନୁସାରେ ଆକି ବରଗଡ ସମ୍ମଲପୁର ସୁବର୍ଷପୁର ବଲାଙ୍ଗୀର ବୌଦ୍ଧ କକ୍ଷମାଳ ଅନ୍ଗୋଳ ଓ କଳାହାଣ୍ଡି ଆଦି ଜିଲ୍ଲାରେ ଘଡଘଡି ସହ ସାମାନ୍ୟରୁ ମଧ୍ଧମ ଧରଣର ବର୍ଷାର ସମ୍ଭାବନା ରହିଛି ସେହିଭଳି ଉଉର ଉପକକଳ ଓ ଦକ୍ଷିଣ ଓଡିଶାରେ ମଧ ବର୍ଷା ହେବ